ମାଟ୍ରିକ୍ ଖାତାଦେଖା ଅନିର୍ଦ୍ଦିଷ୍ କାଳ ପାଇଁ ବନ୍ଦ୍ ରଖିଲେ ସରକାର

ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି ଯେ ଭାରତରେ କରୋନା ସଂକ୍ରମଣ ଦିତୀୟ ଚରଣରେ ରହିଛି

ସେହିଭଳି ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାକୁ ମଧ୍ଧ ଅନିର୍ଦ୍ଦିଷ୍ କାଳପାଇଁ ସ୍ତଗିତ ରଖାଯାଇଛି

ଇ ଟ୍ରାନ୍ୱଫର ମାଧ୍ଧମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍ଙାକୁ ୟେସ୍ ବ୍ୟାଙ୍କ୍ ଆଜି ଭାରତୀୟ ଷେଟ୍ ବ୍ୟାଙ୍କ୍ର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ୱପର୍ କରିଛି